ଏଥିପାଇଁ ଏକ ବୃହତର ସାୟିଧାନିକ ଖଣ୍ଡପୀଠ ଗଠନ କରାଯିବ

ଶ୍ରୀ କାଭଡେକର କହିଛନ୍ତି ନବଗଠିତ ଦାଦ୍ରା ଓ ନଗର ହାବେଳି ଓ ଡାମନ ଏବଂ ଡିଉ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଡାମନ ହେବ ନୂଆ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ପାଇଁ ସଂଶୋଧିତ ଖର୍ଚ୍ଚ ଅଟକଳକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି

କ୍ୟାବିନେଟ୍ ଏମ୍ଓୟୁ ଟ୍ୟୁନିସିଆ ଓ ପପୁଆ ନିଉ ଗିନି ନିର୍ବାଚନ କମିଶନ ସହ ଭାରତୀୟ ନିର୍ବାଚନ କମିଶନ ର ଏକ ଏମ୍ଓୟୁ ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ସେହି ଦୁଇ ଦେଶରେ ନିର୍ବାଚନ କାର୍ଯ୍ୟରେ ଭାରତ ସହାୟତା କରିବା ପାଇଁ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ତୈଳ ଓ ଗ୍ୟାସ୍ ଭୂତତ୍ତ୍ୱ ଓ ଖଣିକ ସମ୍ଭଳ ଅପରାଧିକ ଘଟଣାଗୁଡ଼ିକ ପାଇଁ ପାରସ୍କରିକ ଆଇନ୍ଗତ ସହାୟତା ଓ ବାଲ୍ୟାବସ୍ଥା ଯତ୍ନ କ୍ଷେତ୍ରରେ ସହଯୋଗ ଭଳି କ୍ଷେତ୍ରରେ ଭାରତ ଓ ବ୍ରାଜିଲ ମଧ୍ୟରେ ସ୍ୱାକ୍ଷରିତ ଚାରୋଟି ରାଜିନାମାକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ସିସିଇଏ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ହିନ୍ଦୁସ୍ଥାନ ଫ୍ଲୁରୋକାର୍ବନ୍ଧ ଲିମିଟେଡ୍ କାରଖାନାକୁ ବନ୍ଦ କରିବା ସଂକ୍ରାନ୍ତ ନିଷ୍ପଭିକୁ ଅନୁମୋଦନ କରିଛି ଏହି କାରଖାନା ରସାୟନ ଓ ପେଟ୍ରୋ ରସାୟନ ବିଭାଗ ଅଧୀନସ୍ଥ ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଏହାର ତେଲଙ୍ଗାନାର ସଙ୍ଗାରେଡ୍ଡୀ କିଲ୍ଲା ସ୍ଥିତ ରୁଦ୍ରରାମଠାରେ ଏକମାତ୍ର କାରଖାନା ଥିଲା

ସେହି ରାଜ୍ୟଗ୍ରଡ଼ିକ ମଧ୍ୟରେ ଓଡ଼ିଶା ତେଲଙ୍ଗାନା ମହାରାଷ୍ଟ୍ର ବିହାର କର୍ଷ୍ଣାଟକ କେରଳ ଓ ଉତ୍ତରପ୍ରଦେଶ ରହିଛି ବିଳମ୍ଘ ଘଟିଥିବା ସେହି ପ୍ରକଳ୍ପଗୁଡ଼ିକ ରେଳବାଇ ସଡ଼କ ପରିବହନ ଓ ରାଜପଥ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ବୋଲି ଜଣାପଡ଼ିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବୈଠକ ସମୟରେ 'ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବିମା ଯୋଜନା' ଓ 'ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା' ଭଳି ବିମା ଯୋଜନାଗୁଡ଼ିକର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଚଳିତ ବର୍ଷର ଏହା ହେଉଛି ପ୍ରଥମ ପ୍ରଗତି ବୈଠକ

ଏହି ଯୋଜନାଗୁଡ଼ିକ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇବ

ମନ୍ତ୍ରୀ ବିଭାଗର ମୋଟାମୋଟି କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରିବା ସହ ଜଳକୀବନ ମିଶନ ଓ କେନ୍ଦ୍ର ସହାୟତାରେ ଚାଳିତ ଅନ୍ୟାନ୍ୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ରଣକୌଶଳ ଉପରେ ଆଲୋଚନା କରିଛନ୍ତି

ସେ କହିଛନ୍ତି କେନ୍ଦ୍ର ସରକାର ସେଠାରେ କୃଷକମାନଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି ସେଗୁଡ଼ିକ ମଧ୍ୟରେ କାତୀୟ କୃଷି ବକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କୃଷିଜାତ ପଦାର୍ଥ ଓ ବ୍ୟବସାୟ ମଧ୍ୟରେ ସମନ୍ୱୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପ୍ରଧାନମନ୍ତ୍ରୀ କିଶାନ ମାନଧନ ଯୋଜନା ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଶୀତଳଭଣ୍ଡାର ନିର୍ମାଣ ଓ ଅନ୍ୟାନ୍ୟ ଯୋଜନାମାନ ଅନ୍ତର୍ଭୁକ୍ତ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ସରକାର ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ଏହି ସାକ୍ଷାତ ଆଲୋଚନା ସମୟରେ ପାରସ୍କରିକ ସହଯୋଗ ସମ୍ଭନ୍ଧୀୟ ବିଭିନ୍ନୁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଦେଶର ଉତ୍ତର ପୂର୍ବାଞ୍ଚଳରେ ଜାପାନ୍ ମୌଳିକ ଡାଞ୍ଚା କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିଛି ଏସ୍ସି ସିଏଏ ନାଗରିକ ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମ୍କୋର୍ଟ ମନା କରିଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷ ନ ଶୁଣିବା ପର୍ଯ୍ୟନ୍ତ କୋର୍ଟ ନାଗରିକ ସଂଶୋଧନ ଆଇନ ଉପରେ କୌଣସି ସ୍ଥଗିତାଦେଶ ଲାଗୁ କରିପାରିବେ ନାହିଁ

ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ଏକ ବୃହତ୍ତର ସାୟିଧାନିକ ଖଣ୍ଡପୀଠର ଗଠନ କରିବେ

ଏହି ପିଟିସନ୍ଗୁଡ଼ିକ ଉପରେ ଜବାବ ଦେବାକୁ ସମୟ ଲାଗିବ ବୋଲି ଆଟର୍ଶ୍ଣି ଜେନେରାଲ୍ କହିଛନ୍ତି ସେଗୁଡ଼ିକ ମଧ୍ୟରୁ କିଛି ଆବେଦନରେ ନାଗରିକ ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲାଗୁ କରାଯିବାକୁ ଅନୁରୋଧ କରାଯାଇଛି ଓ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତି ପ୍ରକ୍ରିୟାକୁ ବର୍ଭମାନପାଇଁ ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି ନାଗରିକ ସଂଶୋଧନ ଆଇନରେ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ଭାରତରେ ବସବାସ କରୁଥିବା ହିନ୍ଦୁ ଶିଖ୍ ବୌଦ୍ଧ ଖ୍ରୀଷ୍ଟିୟାନ୍ ଜୈନ ଓ ପାର୍ଶି ସମ୍ପ୍ରଦାୟର ଲୋକମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି

ପଥଲଗଡ଼ିର ସମର୍ଥକମାନେ ସେହି ଲୋକମାନଙ୍କୁ ଅପହରଣ କରିନେଇଥିଲେ ସେହି ଲୋକମାନେ ପଥଲଗଡ଼ି ଆନ୍ଦୋଳନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କର୍ତ୍ଥିଲେ ପଥଲଗଡ଼ିର ସମର୍ଥକ ଓ ଏହାକୃ ବିରୋଧ କର୍ତ୍ତିବା ଗୋଷ୍ଠୀ ମଧ୍ୟରେ ଏକ ପଞ୍ଚାୟତ ବୈଠକ ସମୟରେ ଗତ ରବିବାର ଦିନ ସଂଘର୍ଷ ଘଟିଥିଲା ବୁରଗୁଲିକେରା ଗ୍ରାମଠାରେ ଏହି ବୈଠକ ଡକାଯାଇଥିଲା ମ୍ରଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କର ଉଲ୍ଲେଖନୀୟ ସଫଳତାର ସ୍ୱୀକୃତି ସ୍ୱରୂପ ପ୍ରତିବର୍ଷ ବାଳପୁରସ୍କାରମାନ ପ୍ରଦାନ କରାଯାଇଥାଏ ଏହି ପୁରସ୍କାର ନ୍ତଆନ୍ତଆ ଉଭାବନ ଶିକ୍ଷା କ୍ଷେତ୍ରରେ ସଫଳତା ସମାଜସେବା କଳା ଓ ସଂସ୍କୃତି କ୍ରୀଡ଼ା ଏବଂ ସାହସିକତା ଭଳି କ୍ଷେତ୍ରରେ ପ୍ରଦାନ କରାଯାଇଥାଏ

ନୁଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟିମୁଖପାତ୍ର ସିିଦ ପାତ୍ର କହିଛନ୍ତି ବିଜେପିକୁ ମହାରାଷ୍ଟରେ ସରକାର ଗଠନ କରିବାକୁ ନ ଦେବା ପାଇଁ କଂଗ୍ରେସ ମୁସଲମାନମାନଙ୍କ ନିବେଦନ କ୍ରମେ ଶିବସେନା ସହ ହାତ ମିଳାଇଥିବାର କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି ଶ୍ରୀ ପାତ୍ର କହିଛନ୍ତି କଂଗ୍ରେସ ସିଏଏ ଓ ଏନ୍ଆର୍ସି ଆଳରେ ମୁସଲମାନମାନଙ୍କୁ ବିଭ୍ରାନ୍ତ କରୁଛି ଦେଶର ଗଣତାନ୍ତିକ ଢାଞ୍ଚା ପ୍ରତି ଏକ ବିପଦଜନକ ପରିସ୍ଥିତି ସୃଷ୍ଟି କରୁଛି ଏହି କାର୍ଯ୍ୟ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓ ପାର୍ଟିର ଅନ୍ୟ ବରିଷ ନେତାମାନେ ଦେଶକୁ କ୍ଷମା ମାଗିବା ପାଇଁ ସେ ଦାବି କରିଛନ୍ତି ଇତିମଧ୍ୟରେ ବିଜେପି ସିଏଏ ଓ ଏନ୍ଆର୍ସି ଉପରେ ଦେଶବାସୀଙ୍କୁ କେବଳ ମିଥ୍ୟା କଥା କହୁଥିବାର କଂଗ୍ରେସ ଦୋଷାରୋପ କରିଛି ଆଜି ଅପରାହୁରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ନେତା କପିଲ ସିବଲ କହିଛନ୍ତି ସିଏଏ ପକ୍ଷପାତଭିତ୍ତିକ ନୁହେଁ ବୋଲି ଏନ୍ଡିଏ ସରକାର ଯାହା କହିଆସୁଚ୍ଚନ୍ତି ତାହା ସମ୍ପର୍ଣ୍ଣ ମିଥ୍ୟା ଖେଲୋ ଇଣ୍ଡିଆ ଗୌହାଟୀରେ ଆଜି ତୃତୀୟ ଖେଲୋଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗୀତା ଶେଷରେ ମହାରାଷ୍ଟ୍ର ପଦକ ତାଲିକାର ଶୀର୍ଷରେ ରହିଛି